ଉଭୟ ସ୍ଚାନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ସ୍ଚନା ମିଳିଛି

ବର୍ଉମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ଆଗୁଆ ରହିଥିବାବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ଦ୍ୱିତୀୟ ସ୍ତାନରେ ଓ କଂଗ୍ରେସର ହିମାଂଶ୍ବୁ ଭ୍ଷଣ ମଲ୍କିକ ତୂତୀୟ ସ୍ତାନରେ ରହିଛନ୍ତି

ବର୍ଉମାନ ସୁଛ୍ବା ଏନ୍ଡିଏ ପ୍ରାର୍ଥୀମାନେ ଆଗୁଆ ଥିବାବେଳେ ମହାମେଙ୍କ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିବା ଜଶାପଡିଛି

ଏଥିରେ କାର୍ଯ୍ୟାଳୟର ବିଭିନ୍ ଅଧିକାରୀ ଉପସ୍ଥିତ ରହି ବିମା ସମ୍ମର୍କୀତ ପ୍ରଶ୍ନର ଉତ୍ତର ଦେବେ

ରିପୋର୍ଟ ନେଗେଟିଭ ଆସିଲେ ଅଧିବେଶନ ଯୋଗଦେବାକୁ ଅନୁମତି ମିଳିବ ଏଥର ମଧ୍ଧ ଅସୁସ୍ଥ ଓ ବରିଷ୍ଡ ବିଧାୟକମାନେ ଭିଡିଓ କନ୍ଫରେନ୍ପିଂ ମାଧ୍ଧମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ

ସୋନପୁର ଆକି ମଧ୍ଧ ରାଜ୍ୟର ସବୁଠାରୁ ଥଣ୍ତା ସହର ରହିଛି